ଫ୍ଲବାଣି ଗୋଛାପଡ଼ା ରାସ୍ତାର ତୁଡ଼ିପାଦ୍ ଠାରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ତିତ୍ଲି ପ୍ରଭାବରେ ବହୁ କଚ୍ଚା ଘର ଧରାଶାୟି ହୋଇଛି

ଫଳରେ ବୁଢ଼ାବଳଙ୍ଗ ଓ ଖଡ଼କେଇ ନଦୀରେ ଜଳପତନ ବୃଦ୍ଧି ପାଇବାରେ ଲାଗିଛି

ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ପରିସ୍ସିତି ଉପରେ ତୀକ୍ଷ ନଜର ରଖିବାକୁ ମୁଖ୍ୟମନ୍ତୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି